ଗତକାଲି ରାଜ୍ୟସଭାରେ ଏହି ବିଲ୍ ବିପ୍ରଳ ଭୋଟ୍ରେ ଗୃହୀତ ହୋଇଛି

ପୂର୍ବରୁ ଲୋକସଭାରେ ଗୃହୀତ ହୋଇଥିବା ଏହି ବିଲ୍ ଗତକାଲି ରାତିରେ ଦୀର୍ଘ ଆଲୋଚନାପରେ ରାଜ୍ୟସଭାର ଅନ୍ତମୋଦନ ଲାଭ କରିଥିଲା

ରାଜ୍ୟସଭାରେ ଏହି ବିଲ୍ ଉପରେ ଭୋଟ୍ ଗ୍ରହଣ କରାଯାଇଥିଲା

ବିଲ୍ଟିକୃ ସିଲେକୁ କମିଟିକୁ ପଠାଇବାପାଇଁ ଏଆଇଏଡିଏମ୍କେ ଏବଂ ବାମପନ୍ଥୀ ଦଳଗ୍ରଡ଼ିକ ଯେଉଁ ପ୍ରସ୍ତାବ ଆଣିଥିଲେ ତାହା କାଟ୍ ଖାଇଯାଇଥିଲା

ଏହାଦ୍ୱାରା ସମ୍ପୁକ୍ତ ବର୍ଗର ଲୋକେ ଉପକୃତ ହେବେ ତରବରିଆ ଭାବେ ଏହି ବିଲ୍କୃ ସରକାର ଆଶିଛନ୍ତି ବୋଲି ହେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ ଶ୍ରୀ ଗେହଲତ୍ ଆହୁରି କହିଥିଲେ ଉଚ୍ଚବର୍ଗର ଦରିଦ୍ରମାନଙ୍କପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ତଦ୍ୱାରା ତଫସିଲ୍ଭ୍ରକ୍ତ ଜାତି ଉପଜାତି ଏବଂ ଓବିସି ବର୍ଗଙ୍କପାଇଁ ଥିବା ସଂରକ୍ଷଣ କୋଟା ପ୍ରଭାବିତ ହେବ ନାହିଁ ସିୟିଧାନ ସଂଶୋଧନ କରାଯାଇ ଏହି ନୁଆ ସଂରକ୍ଷଣ ବ୍ୟବସ୍ଥା କରାଯାଉଥିବାର୍ତ ବିଚାରାଳୟ ଏହାକୁ ଅସିଦ୍ଧ କରିପାରିବେ ନାହିଁ ବୋଲି ସେ କହିଛନ୍ତି ନିର୍ବାଚନକୁ ଆଖିଆଗରେ ରଖି ସରକାର ତରବରିଆ ଭାବେ ଏହି ବିଲ୍କ୍ ଆଶିଛନ୍ତି ବୋଲି କଂଗ୍ରେସ ନେତା ଆନନ୍ଦ ଶର୍ମା ଅଭିଯୋଗ କରିଥିଲେ ଦେଶରେ ନିଯୁକ୍ତିର ଯଥେଷ୍ଟ ଅଭାବ ରହିଛି

ଏଭଳି କ୍ଷେତ୍ରରେ ଏହି ସଂରକ୍ଷଣ ବ୍ୟବସ୍ଥା ଲୋକଙ୍କର କି ଉପକାରରେ ଲାଗିବ ବୋଲି ଶ୍ରୀ ଶର୍ମା ପ୍ରଶ୍ନ ଉଠାଇଥିଲେ

ସେ ମଧ୍ୟ ମୁସଲମାନ୍ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ଏଆଇଏଡିଏମ୍କେ ସଦସ୍ୟ ନବନୀତ୍ କୃଷ୍ଣନ୍ ଏହି ବିଲ୍କୁ ଅସାୟିଧାନିକ ବୋଲି ଦର୍ଶାଇବା ସହ ଆଇନତଃ ଏହା ଗ୍ରହଣୀୟ ହେବ ନାହିଁ ବୋଲି କହିଥିଲେ ତାମିଲ୍ନାଡୁର ଲୋକଙ୍କ ଉପରେ ବିଲ୍ର ପ୍ରତିକୃଳ ପ୍ରଭାବ ପଡ଼ିବ ବୋଲି ସେ କହିଥିଲେ ଏହାପରେ ତାଙ୍କ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ତୃଣମୂଳ କଂଗ୍ରେସର ଡେରେକ୍ ଓବ୍ରାଏନ୍ ବିଲ୍ର ଭବିଷ୍ୟତ ନେଇ ସନ୍ଦେହ ପ୍ରକଟ କରିଥିଲେ ବିଚାରାଳୟରେ ଏହା କାଟ୍ ଖାଇଯାଇପାରେ ବୋଲି ସେ ମତ ରଖିଥିଲେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଏବଂ କେଡିୟୁର ଆର୍ସିପି ସିଂ ବିଲ୍କୁ ସମର୍ଥନ କଣାଇଥିଲେ ଆଲୋଚନାରେ ଅଂଶଗ୍ରହଣ କରି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ସମ୍ଭିଧାନରେ ସଂଶୋଧନ ଆଣିବାର ଅଧିକାର ସଂସଦର ରହିଛି ଏହି ବିଲ୍ର ବ୍ୟବସ୍ଥା ଅନୁସାରେ ଯେଉଁମାନେ ଉପକୃତ ହେବେ ସେମାନଙ୍କ ଆୟ ସୀମା ନିର୍ଦ୍ଧାରଣ ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିବ ଦେଶର ପ୍ରଚଳିତ ଆଇନ ଅନୁସାରେ ଏହି ବିଲ୍ ପ୍ରସ୍ତୁତ ହୋଇ ନ ଥିବାରୁ ଏହା ଅଦାଲତରେ ଅଚଳ ହୋଇଯିବ ବୋଲି କଂଗ୍ରେସ ନେତା କପିଲ୍ ଶିବଲ୍ କହିଥିଲେ

ଏହାଦ୍ୱାରା ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହେବ ଏବଂ ଦେଶରେ ପରିବର୍ତ୍ତନର ପର୍ବରେ ଯଥାର୍ଥ ଅବଦାନ ରଖିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି

ବିଲ୍ ପ୍ରତି ବିଭିନ୍ନ ଦଳରୁ ବିପୁଳ ସମର୍ଥନ ପ୍ରକାଶ ପାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି

ଟିଏମ୍ସି ଏମ୍ପି ତୂଶମୂଳ କଂଗ୍ରେସର ଲୋକସଭା ସଦସ୍ୟ ସୌମିତ୍ର ଖାଁ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି ଏହାଫଳରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ଶକ୍ତ ଧକ୍କା ଲାଗିଛି ପଣ୍ଢିମବଙ୍ଗର ବିଷ୍ଣୁପୁର ଆସନରୁ ନିର୍ବାଚିତ ଶ୍ରୀ ଖାଁ ବିକେପିରେ ଯୋଗଦେବା ପୂର୍ବରୁ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପି ସଭାପତି ଅମିତ୍ ଶାହାଙ୍କୁ ଭେଟିଥିଲେ ବୋଲ୍ପୁରର ସାଂସଦ ଅନୁପମ ହାଜରା ମଧ୍ୟ ବିକେପିରେ ଖୁବ୍ ଶୀଘ୍ର ଯୋଗ ଦେବେ ବୋଲି ଆଶା କରାଯାଉଛି ତୃଶମୂଳ କଂଗ୍ରେସ ପକ୍ଷରୁ ତୁରନ୍ତ ଏହି ଦୁଇ ଲୋକସଭା ସଦସ୍ୟଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବହିଷ୍କାର କରାଯାଇଛି

ଦ୍ରବ୍ୟ ଓ ସେବାକର ସଂକ୍ରାନ୍ତ କିଛି ପରିବର୍ତ୍ତନ ଆଣିବାପାଇଁ ଦୁଇଟି ମନ୍ତ୍ରିସରୀୟ ଗୋଷ୍ଠୀ ସୁପାରିସ୍ କରିଛନ୍ତି ତା' ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ବିଶେଷକରି କ୍ଷ୍ରଦ୍ ଓ ମଧ୍ୟମ ଉଦ୍ୟୋଗଗ୍ରଡ଼ିକ୍ ଜିଏସ୍ଟି ପରିସରର୍ ମ୍ରକ୍ତ କରିବାକୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବପ୍ରତାପ ଶୁକ୍ଲା କମିଟି ଯେଉଁ ରିପୋର୍ଟ ଦେଇଛି ତା' ଉପରେ ଗୁର୍ତ୍ୱ ଦିଆଯାଇପାରେ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପୀଠରେ ବିଚାରପତି ଏସ୍ ଏ ବୋବ୍ଡେ ଏନ୍ଭି ରମଣା ୟୁୟୁ ଲଲିତ ଏବଂ ଡିୱାଇ ଚନ୍ଦ୍ରଚଡ଼ ସଦସ୍ୟ ଅଛନ୍ତି

ବିଭିନ୍ନ ହିନ୍ଦୁବାଦୀ ସଙ୍ଗଠନ ଅଯୋଧ୍ୟାର ବିବାଦୀୟ କମି ଉପରେ ରାମମନ୍ଦିର ନିର୍ମାଣ ପାଇଁ ତୁରନ୍ତ ଅଧ୍ୟାଦେଶ ଜାରି କରିବାକୁ ଦାବି କରିଆସ୍ଟ୍ରନ୍ଥି ଜିନ୍ଦ୍ ବାଇପୋଲ୍ ହରିୟାଣାର ଜିନ୍ଦ୍ ବିଧାନସଭା ଆସନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି

ଏହି ଆସନରୁ ପ୍ରତିଦ୍ୱନ୍ଦିତା କର୍ଥିବା ଆଇଏନ୍ଏଲ୍ଡିର ହରିଚାନ୍ଦ୍ ମିର୍ଦ୍ଧାଙ୍କର ମୃତ୍ୟୁ ଘଟିବାରୁ ଉପନିର୍ବାଚନ ହେଉଛି ତାଙ୍କ ପୁଅ କ୍ରିଶନ୍ ମିର୍ଦ୍ଧା ବିକେପି ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସର ମୁଖପାତ୍ର ରଣଜିତ ସୁର୍ଯ୍ୟେଓ୍ୱାଲା ପ୍ରାର୍ଥୀ ହୋଇଛନ୍ତି

ବିଭିନ୍ନ ଦ୍ୱିପକ୍ଷୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଶ୍ରୀମତୀ ସ୍ୱରାଜ ମଧ୍ୟ ମଙ୍ଗୋଲିୟାର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ରାଇସିନା ଡାଇଲଗ୍ରେ ଯୋଗଦେବାପାଇଁ ଏହି ନେତାମାନେ ଆସିଛନ୍ତି

ଏସ୍ସି ଭେହିକିଲ୍ ସବୁଜ ଅଦାଲତ କହିଛନ୍ତି ପଞ୍ଜୀକରଣ ପାଇଁ କୌଣସି ମୋଟରଯାନର ମୂଳ ଢାଞ୍ଚାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ମୋଟର ଯାନ ଆଇନ ସଂଶୋଧନ ପ୍ରସ୍ତାବ ସମ୍ପର୍କରେ ନିଜର ମତାମତ ଦେଇ ସୁପ୍ରିମ୍କୋର୍ଟ କହିଛନ୍ତି କମ୍ପାନୀ ଯେଉଁ ଡାଞ୍ଚାରେ ମୋଟର ଯାନ ତିଆରି କରିଛି ତାହାକୁ ବଦଳାଇ ଏହାର ପଞ୍ଜୀକରଣ କରିବା ଗ୍ରହଣୀୟ ନୁହେଁ ବିଚାରପତି ଅରୁଣ ମିଶ୍ର ଓ ଭିନିତ୍ ସରଣ ଏହି ରାୟ ଦେଇଛନ୍ତି

ଏହି କ୍ରୀଡ଼ାର ସଫଳତାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଭ୍ଚେଚ୍ଛା ଜଣାଇଛନ୍ତି

ସେମିଫାଇନାଲ୍ରେ ପ୍ରବେଶ ପାଇଁ ଆଜି ଟଣ୍ଡନ୍ ଭାରତର ସୌରଭ ଘୋଷଲ୍ଙ୍କୁ ଭେଟିବେ ହକି କୋଚ୍ ଭାରତର ପୁରୁଷ ହକି କୋଚ୍ ହରେନ୍ଦ୍ର ସିଂଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି